ଏହା ଏବେ ଚନ୍ଦ୍ରର ଅଧିକ ନିକଟତର ହୋଇଛି

ଆଫ୍ରିକୀୟ ରାଷ୍ଟ୍ର ବେନିନ୍ର ରାଜଧାନୀ ପୋଟୋନୋଭୋଠାରେ ସେ ଦେଶର ଜାତୀୟ ଆସେମ୍ବିରେ ଉଦ୍ବୋଧନ ଦେବା ଅବସରରେ ରାଷ୍ଟ୍ରପତି ଏହା କହିଛନ୍ତି ଭାରତ ସରକାରଙ୍କ ଏଇ ମନ୍ତ୍ର କେବଳ ଆଭ୍ୟନ୍ତରୀଣ କାର୍ଯ୍ୟସୂଚୀ ପାଇଁ ଉଦ୍ଦିଷ୍ଟ ନୁହେଁ ଏହା ମଧ୍ୟ ଦେଶର ବୈଦେଶିକ ନୀତିରେ ପ୍ରତିଫଳିତ

ଦୁଇଦେଶ ମଧ୍ୟରେ ବ୍ୟାପାର ବାଣିଜ୍ୟ ସଫପର୍କ ଅଧିକ ନିବିଡ଼ ହେବ ବୋଲି ରାଷ୍ଟ୍ରପତି କହିଥିଲେ ବେନିନ୍ର ରାଷ୍ଟ୍ରପତି ଭାରତର ଦୃଷ୍ଟିକୋଣକୁ ସ୍ୱାଗତ କରିବା ସହ ଜାତିସଂଘ ନିରାପତ୍ତା ପରିଷଦର ସ୍ଥାୟୀ ସଭ୍ୟ ପଦ ପାଇଁ ନୂଆଦିଲ୍ଲୀ ଯେଉଁ ଉଦ୍ୟମ କରୁଛି ତାହାକୁ ସମର୍ଥନ କଣାଇଛନ୍ତି ଆଜି ରାଷ୍ଟ୍ରପତି ଶ୍ରୀ କୋବିନ୍ଦଙ୍କ ସମ୍ମାନାର୍ଥେ ବେନିନ୍ରେ ଥିବା ଭାରତୀୟ ବଂଶୋଭବମାନେ କଟନୋଉଠାରେ ଏକ ସ୍ୱାଗତ ଉତ୍ସବ ଆୟୋଜନ କରିଛନ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେବା ପରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଗାୟିଆର ରାଜଧାନୀ ବଞ୍ଜୁଲ୍ ଅଭିମୁଖେ ଯାତ୍ରା କରିବେ ମୋଜାମ୍ଧିକ୍ ଭାରତ ଓ ମୋକାୟିକ୍ ଦୁଇଟି ବୁଝାମଣାପତ୍ରରେ ସ୍ପାକ୍ଷର କରିଛନ୍ତି ବେସାମରିକ କାହାକ ଚଳାଚଳ ସଂକ୍ରାନ୍ତ ତଥ୍ୟ ବିନିମୟ ଏବଂ ଜଳ ସର୍ବେକ୍ଷଣ କ୍ଷେତ୍ରରେ ସହଯୋଗ ପାଇଁ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହି ଅବସରରେ ତାଙ୍କର ମୋଜାୟିକ୍ ପ୍ରତିପକ୍ଷ ଆତାନାସିଓ ସାର୍ଭେଡର ଏମ୍ ଟ୍ରୁଙ୍କେଙ୍କ ସହ ରାଜଧାନୀ ମୋପ୍ରଟୋଠାରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳ ବୈଠକରେ ଆଲୋଚନା କରିଥିଲେ ପ୍ରତିରକ୍ଷା କ୍ଷେତ୍ରରେ ଏହି ରାଜିନାମା ବିଶେଷ ସହାୟକ ହେବ ମୋଟ୍ଟାମ୍ପିକ୍ ସହ ପ୍ରତିରକ୍ଷା ସହଯୋଗ ଏବଂ ଭାରତ ମହାସାଗର ଅଞ୍ଚଳରେ ନିରାପତ୍ତା ରକ୍ଷା କ୍ଷେତ୍ରରେ ମିଳିତ ଭାବେ କାମ କରିବା ପାଇଁ ଦୁଇ ନେତା ମଧ୍ୟ ଆଲୋଚନା କରିଚ୍ଛନ୍ତି ପିଏମ୍ ମିଆଁମାର ମିଆଁମାର ସହିତ ସଂପର୍କକୁ ଭାରତ ଅଧିକ ନିବିଡ଼ କରିବା ପାଇଁ ଆଗ୍ରହୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ନୂଆଦିଲ୍ଲୀଠାରେ ମିଆଁମାର ପ୍ରତିରକ୍ଷା ସେବାର କମାଣ୍ଡର ଇନ୍ ଚିଫ୍ ଜେନେରାଲ୍ ମିନ୍ ଅଙ୍ଗ୍ ହ୍ଲେଙ୍ଗ୍ ତାଙ୍କୁ ଭେଟିବା ଅବସରରେ ଶ୍ରୀ ମୋଦି ଏହା କହିଛନ୍ତି ମିଆଁମାର ଗସ୍ତ ଅବସରରେ ସେଠାକାର ସରକାର ତାଙ୍କୁ ଦେଇଥିବା ଉଚ୍ଛସିତ ସମ୍ଭର୍ଦ୍ଧନା ଓ ସମ୍ମାନ ସଂପର୍କରେ ପ୍ରଧାନମନ୍ତ୍ରୀ ସ୍କୁତିଚାରଣ କରିଥିଲେ ମିଆଁମାର ସହିତ ସାମୁଦ୍ରିକ ବାଣିଜ୍ୟିକ ସାମରିକ ସଂପର୍କ ସୁଦୂଢ଼ କରିବାକୁ ଭାରତ ଆଗ୍ରହୀ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ନିକଟରେ ଶେଷ ହୋଇଥିବା ନିର୍ବାଚନରେ ବିପୁଳ ବିଜୟ ପାଇଁ ମିଆଁମାର ଜେନେରାଲ୍ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପିଏମ୍ ବିହାର ଫ୍ଲଡ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦିଙ୍କ ସହ ଟେଲିଫୋନ୍ ଯୋଗେ ରାଜ୍ୟର ବନ୍ୟା ପରିସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତି ସାଂପ୍ରତିକ ବନ୍ୟାରେ ରାଜ୍ୟରେ ହୋଇଥିବା କ୍ଷୟକ୍ଷତି ଏବଂ ରିଲିଫ୍ ଓ ଥଇଥାନ କାର୍ଯ୍ୟ ସଂପର୍କରେ ପ୍ରଧାନମନ୍ତ୍ରୀ ପଚାରି ବୁଝିଛନ୍ତି ଏକ ଟ୍ସିଟ୍ରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିପନ୍ଧଙ୍କ ଥଇଥାନ ଓ ସାହାଯ୍ୟ କାର୍ଯ୍ୟରେ କେନ୍ଦ୍ର ରାଜ୍ୟ ସରକାରଙ୍କ ସହ ମିଳିମିଶି କାର୍ଯ୍ୟ କରୁଛି ଯଥା ସମ୍ଭବ ସହାୟତା ବିହାରକୁ ଯୋଗାଇ ଦିଆଯାଉଛି ବୋଲି ସେ ଉଲ୍ଲେଖ କରିଛନ୍ତି

ଗତକାଲି ଏହା ରାଜ୍ୟସଭାରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା ପୂର୍ବରୁ ଏହା ଲୋକସଭାର ଅନୁମୋଦନ ଲାଭ କରିଛି

ବ୍ୟାଙ୍କ ନିୟନ୍ତ୍ରଣ ଆଇନକୁ ଏହି ସଂସ୍ଥା ପାଳନ କରୁନଥିବାରୁ ଏହି ଦଣ୍ଡାଦେଶ ହୋଇଛି

ଦାଉଦ୍ ଇବ୍ରାହିମ୍ର ସାନଭାଇ ଇକ୍ବାଲ କସ୍କରର ପୁଅ ରିଜୁଆନ୍ ତା'ର ଜଣେ ସହଯୋଗୀ ରାଜା ୱାଧାରିଆ ସହିତ ଜବରଦସ୍ତ ଅର୍ଥ ଆଦାୟ ମାମଲାରେ ମୁମ୍ବାଇ ପୁଲିସ୍ ଦ୍ୱାରା ଗିରଫ ହୋଇଥିଲା

ଯୁଦ୍ଧ ବିଧ୍ୱସ୍ତ ଆଫଗାନିସ୍ଥାନ ପାଲେଷ୍ଟାଇନ୍ ସିରିଆ ଓ ୟେମେନ୍ରେ ଏହି ମୃତ୍ୟୁସଂଖ୍ୟା ଅଧିକ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଜାତିସଂଘର ମହାସଚିବ ଆଣ୍ଟ୍ରୋନିଓ ଗଟରେସ୍ କହୁଛନ୍ତି ଯେ ବିଭିନ୍ନ ସ୍ଥାନରେ ସଂଘର୍ଷ ହିଂସାକାଣ୍ଡ ଓ ଯୁଦ୍ଧ ଯୋଗୁଁ ଶିଶୁମାନଙ୍କର ଅଧିକାର ହନନ ହୋଇଛି

ତ୍ରିପୁରା ଗଭର୍ଣ୍ଣର ତ୍ରିପୁରାର ନବନିଯୁକ୍ତ ରାଜ୍ୟପାଳ ରମେଶ ବଇଶ ଗତକାଲି ଶପଥ ଗ୍ରହଣ କରିଛନ୍ତି ତ୍ରିପୁରା ହାଇକୋର୍ଟର ମୁଖ୍ୟବିଚାରପତି କଷ୍ଟିସ୍ ସଂଜୟ କରୋଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ଶପଥଗ୍ରହଣ ଉତ୍ସବରେ ରାଜ୍ୟର ମୁଖ୍ୟମନ୍ତ୍ରୀ ବିପୁବ କୁମାର ଦେବ ମନ୍ତ୍ରିମଶ୍ଡଳର ସଦସ୍ୟ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ଟ୍ରମ୍ ଆଫଗାନିସ୍ତାନ ଆଫଗାନିସ୍ତାନରେ ମୁତ୍ୟନ ହୋଇଥିବା ଆମେରିକୀୟ ସୈନ୍ୟଙ୍କ ସଂଖ୍ୟା ହ୍ରାସ କରାଯିବ ଆସନ୍ତାବର୍ଷ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏହି ସୈନ୍ୟ ପ୍ରତ୍ୟାହାର କାର୍ଯ୍ୟ ସାରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିର୍ଦ୍ଦେଶ ଦେଇଛନ୍ତି

ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏହି କାର୍ଯ୍ୟ ଶେଷ କରିବାକୁ ଶ୍ରୀ ଟ୍ରମ୍ପ ଆଗ୍ରହୀ

ଦେଶର ଉତ୍ତରାଞ୍ଚଳରେ ଥିବା ଅନ୍ତାମିରା ଜେଲ୍ରେ ଦୁଇଗୋଷ୍ଠୀ ମଧ୍ୟରେ ଗତକାଲି ସଂଘର୍ଷ ଘଟିଥିଲା ଗୋଟିଏ ଗୋଷୀର କିଛି ଲୋକ ଅନ୍ୟ ଏକ ଗୋଷ୍ଠୀ ରହୁଥିବା କାରା ପ୍ରକୋଷରେ ନିଆଁ ଲଗାଇଦେବାରୁ ଏହି ଘଟଣା ଘଟିଛି